ଏହା ପୂର୍ବରୁ ଏହି ଆସନ ପାଇଁ ବିଜେପି ପ୍ରାର୍ଥୀ ରାକକିଶୋର ବେହେରା ଓ କଂଗ୍ରେସରୁ ହିଂମାଶୁ ଭ୍ଷଣ ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ସେହିପରି ବାଲେଶ୍ୱର ସଦର ଆସନ ପାଇ ଗତକାଲି ବିକେଡିର ସ୍ୱରୂପ ଦାସ ଓ କଂଗ୍ରେସର ମମତା କୁଣ୍ଣୁ ପ୍ରାର୍ଥ୍ପତ୍ର ଦାଖଲ କରିଛନ୍ତି ପୂର୍ବରୁ ଏହି ଆସନ ପାଇଁ ବିଜେପିର ମାନସ ଦଉ ପ୍ରାର୍ଥିପତ୍ର ଦାଖଲ କରିଥିଲେ

ଓଡିଶାବାସୀଙ୍କ ଭଲପାଇବା ଓ ଶୁଭେଛା ନିକଟରେ ସେ ସବୁବେଳେ ଋଣୀ ବୋଲି ସେ କହିଛନ୍ତି